ପୋଷଣ ମାସ ପାଳନର ଅଂଶବିଶେଷ ଭାବେ ଆଜି ସକାଳେ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ସାରା ଦେଶର ଆଶା ଏଏନ୍ଏମ୍ ଓ ଅଙ୍ଗନବାଡି କର୍ମୀମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି କହିଛନ୍ତି ଟୀକାକରଣ କାର୍ଯ୍ୟକ୍ରମ ଦ୍ୱାରା ମହିଳା ଓ ଶିଶୁମାନେ ବିଶେଷ ଉପକୃତ ହୋଇପାର୍ ଚୁଛନ୍ତି

ପିଏମ୍ ନ୍ୟୁଟ୍ରିସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ପୌଷ୍ଟିକତା ଓ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ପୋଷଣ ମାସ ପାଳନର ଅଂଶବିଶେଷ ଭାବେ ଆଜି ସକାଳେ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ସାରା ଦେଶର ଆଶା ଏଏନ୍ଏମ୍ ଓ ଅଙ୍ଗନବାଡି କର୍ମୀମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଟୀକାକରଣ କାର୍ଯ୍ୟକ୍ରମ ଦ୍ରତଗତିରେ ଚାଲିଛି ଏହାଦ୍ୱାରା ମହିଳା ଓ ଶିଶୁମାନେ ବିଶେଷ ଭାବେ ଉତ୍ପକତ ହେଉଛନ୍ତି ରାଜସ୍ଥାନର ଝ୍ରନଝ୍ରନ୍ଠାର୍ଚ୍ଚ ପୋଷଣ ଅଭିଯାନ ଶ୍ରଭାରମ୍ଭ କରି ଶ୍ରୀ ମୋଦି କହିଛନ୍ତି ଏହି ଆନ୍ଦୋଳନରେ ମହିଳା ଓ ଶିଶୁମାନଙ୍କୁ ବହୁମାତ୍ରାରେ ସଂସ୍କିଷ୍ଟ କରିବା ନିହାତି କରୁରୀ ପରିବାର ଲୋକେ ମୃତ ବୋଲି ଭାବୁଥିବା ଏକ ନବକାତ ଶିଶୁକ୍କୁ ନବକାତ ଶିଶୁଯତ୍ ପ୍ରଶିକ୍ଷଣ ନେଇଥିବା ଝାଡ଼ଖଶ୍ତର ମନିତା ଦେବୀ ସେହି ନବଜାତ ଶିଶୁର ଜୀବନରକ୍ଷା କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଭୟସୀ ପ୍ରଶଂସା କରିଛନ୍ତି ମାଗଣାରେ ଗର୍ଭବତୀ ମହିଳାମାନଙ୍କୁ ଚିକିତ୍ସା କରୁଥିବା ଦେଶର ହଜାର ହଜାର ଡାକ୍ତରମାନଙ୍କ ପ୍ରତି ଶ୍ରୀ ମୋଦି କୃତ୍ଙ୍କତା ଜଣାଇଛନ୍ତି ସେ କହିଛନ୍ତି ରକ୍ତହୀନତା ରୋଗ ଦେଶ ପାଇଁ ଏକ ବଡ ସମସ୍ୟା ଭାବେ ଉଭାହୋଇଛି ଏବଂ ଅନେକ ଲୋକ ଏହି ରୋଗର ଶିକାର ହୋଇଛନ୍ତି ଶ୍ରୀ ମୋଦି କହିଛନ୍ତି ଆୟୋଡିନ୍ଯୁକ୍ତ ଲବଶ ଓ ଆଇରନ ବ୍ୟବହାର ଦ୍ୱାରା ରକ୍ତହୀନତା ରୋଗର ନିରାକରଣ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟକର୍ମୀମାନେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି

ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ଯତ୍ନ ନେଉଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଶିଶୁ ଜନ୍ମ ହେବାର ହଜାର ଦିନ ପର୍ଯ୍ୟନ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଶିଶୁର ଆହାର ଓ ଖାଦ୍ୟ ଅଭ୍ୟାସ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଶ୍ରୀ ମୋଦି କହିଛନ୍ତି ଶିଶୁମାନେ ସୁସ୍ଥ ରହିଲେ ଦେଶର ଦତ ପ୍ରଗତି ସମ୍ଭବ ହୋଇପାରିବ

ଶୋହରାବୁଦ୍ଦିନ୍ ଶେଖ୍ଙ୍କ ଭାଇ ରୁବାବୁଦ୍ଦିନ ଓ ସିବିଆଇ ପକ୍ଷରୁ ନିମ୍ନ ଅଦାଲତର ରାୟକୁ ବମ୍ବେ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା ତେବେ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି

ସେହି ଅଞ୍ଚଳରେ ସନ୍ତାସବାଦୀମାନେ ରହିଥିବାର କୌଣସି ସ୍ଚତ୍ରରୁ ଖବର ପାଇବା ପରେ ଯବାନମାନଙ୍କ ପକ୍ଷରୁ ଖାନତଲାସୀ ଆରମ୍ଭ ହୋଇଥିଲା ଏବଂ ସନ୍ତାସବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟର ସୃତ୍ରପାତ ହୋଇଥିଲା ଇସିଆଇ ତେଲେଙ୍ଗାନା ତେଲେଙ୍ଗାନାରେ ବିଧାନସଭା ନିର୍ବାଚନକୁ ସୁରୁଖୁରୁରେ କରେଇବା ପାଇଁ ମୂଳ ପରିସ୍ଥିତି ଆକଳନ କରିବା ସକାଶେ ନିର୍ବାଚନ କମିଶନର ଏକ ଦଳ ଆକି ହାଇଦ୍ରାବାଦ ଯିବ ଉପନିର୍ବାଚନ କମିଶନର ଉମେଶ ସିହ୍ନାଙ୍କ ନେତୃତ୍ୱରେ ଯାଉଥିବା ଏହି ଦଳ ରାଜ୍ୟର ପରିବହନ ଅବକାରୀ ଓ ଆୟକର ବିଭାଗର ଅଧିକାରୀ ତଥା ସବୁ ରାଜନୈତିକ ଦଳର ନେତାମାନଙ୍କ ସହ ପୂଥକ୍ ବୈଠକରେ ପରିସ୍ଥିତି ବିଷୟରେ ଆଜି ଆଲୋଚନା କରିବେ ଆସନ୍ତାକାଲି ଏହି ଦଳ କିଲ୍ଲାପାଳ ଆରକ୍ଷୀ ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀମାନଙ୍କ ସହ ବୈଠକରେ ମିଳିତ ହୋଇ ରାଜ୍ୟର ବର୍ତ୍ତମାନ ପରିସ୍ଥିତି ଭୋଟର ତାଲିକା ଇଭିଏମ୍ ଭିଭିପିଏଟି ଭୋଟ୍ଗ୍ରହଣ ଏବଂ ନିର୍ବାଚନ ପାଇଁ ଆବଶ୍ୟକ ପୁଲିସ କର୍ମଚାରୀଙ୍କ ବିଷୟରେ ସୂଚନା ସଂଗ୍ରହ କରିବ ଗଡ଼କରୀ ବାୟୋ ଫୁଏଲ୍ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଜୈବିକ ଇନ୍ଧନ ପ୍ରସ୍ତୁତ କରିବାରେ ଛତିଶଗଡ଼ର ଯଥେଷ୍ଟ କ୍ଷମତା ରହିଛି ଯାହାଦ୍ୱାରା କୃଷକ ଆଦିବାସୀ ଏବଂ ବନବାସୀ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ରାଜ୍ୟର ଦୁର୍ଗ ଜିଲ୍ଲାର ଚରଡ଼ାଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗଡକରୀ କହିଛନ୍ତି ଯେ ଜୈବ ଇନ୍ଧନ ଭଳି ବିକଳ୍ପ ଇନ୍ଧନ ବ୍ୟବହାର ଦ୍ୱାରା ପେଟ୍ରୋଲ୍ ଏବଂ ଡିଜେଲ୍ ଉପରେ ଆମର ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ

ନୀତିଆୟୋଗ ଏଆଇ ସେକ୍ଟର ନୀତିଆୟୋଗ ଇନ୍ଟେଲ ଏବଂ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ଟିଆଇଏଫ୍ଆର୍ ପକ୍ଷରୁ ମିଳିତ ସହଯୋଗରେ ଏକ ଟ୍ରାନ୍ସଫରମେଟିଭ ଆକ୍ଟିଫିସିଆଲ ଇଞ୍ଜେଲିଜେନ୍ବ ଆଦର୍ଶ ଅନ୍ତର୍ଜାତୀୟ କେନ୍ଦ୍ର ଆଇସିଟିଏଆଇ ପ୍ରତିଷ୍ଠା କରାଯିବ ମୌଳିକ ଓ ପ୍ରୟାଗାତ୍ମକ ଗବେଷଣା ଉଦ୍ଭାବନ ଏବଂ କାରିଗରି ଜ୍ଞାନକୌଶଳର ବିକାଶ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଗୁଡ଼ିକର ସମାଧାନ କରିବା ଏହି କେନ୍ଦ୍ରର ମୂଳ ଲକ୍ଷ୍ୟ ଏକ ସରକାରୀ ବିଞ୍ଜପ୍ତିରେ କୁହାଯାଇଛି ସ୍ୱାସ୍ଥ୍ୟସେବା କୃଷି ସ୍କାର୍ଟନଗରୀ ଏବଂ ଯାତାୟାତ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡ଼ିକରେ ଗବେଷଣାତ୍ମକ ପ୍ରକଳ୍ପର ବିକାଶ ଦିଗରେ ଏହି କେନ୍ଦ୍ର କାମ କରିବ ଡିପାର୍ଟମେଣ୍ଟ ପୋଷ୍ଟସ୍ ଆଧାର ଅନ୍ତର୍ଜାତୀୟ ପାର୍ସଲ୍କୁ ଡାକରେ ପଠାଇବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନ ହେଲେ ମଧ୍ୟ ଏହା ଏକ ଇଚ୍ଛାଧୀନ ପରିଚୟପତ୍ର ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି ଦେଶରେ ପ୍ରଚଳିତ ଥିବା ନିୟମାନୁଯାୟୀ ପାର୍ସଲ ବୁକିଙ୍ଗ୍ ସମୟରେ ପରିଚୟପତ୍ରଭାବେ ଆଧାର ବ୍ୟବହାର କରିବା ବାଧ୍ୟତାମୂଳକ ନୁହେଁ ମାତ୍ର ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପାର୍ସଲ୍ ବା ଅନ୍ତର୍ଜାତୀୟ ଇଏମ୍ଏସ୍ ପାଇଁ ନିରାପଭା ଓ ସୁରକ୍ଷାଗତ କାରଣରୁ ଆଧାର କାର୍ଡକୁ ବାଧ୍ୟତାମୂଳକ ପ୍ରମାଶପତ୍ର ଭାବେ ବ୍ୟବହାର କରାଯିବ ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି ପାର୍ସଲ୍ ଉପରେ ଆଧାର ନୟର ଲେଖିବା ପାଇଁ ବାଧ୍ୟ କରାଯାଉଥିବା ବିଷୟ କେତେକ ସମ୍ଭାଦପତ୍ରରେ ପ୍ରକାଶ ପାଇବା ପରେ ଡାକବିଭାଗ ପକ୍ଷରୂ ଏହି ସ୍ୱଷ୍ଟୀକରଣ ଦିଆଯାଇଛି

ବିଭିନ୍ନ ଦେଶର ପ୍ରତିନିଧି ଦଳ ଉଦ୍ଘାଟନୀ ଉତ୍ସବର ପ୍ରାରମ୍ଭିକ ସମାରୋହରେ ଅଂଶଗ୍ରହଣ କରିଥିଲେ

ଗଡକରୀ ୟୁପି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବାଘପତ୍ଠାରେ ଦିଲ୍ଲୀ ଶାହାରାନପୁର ରାଜପଥର ଭିଭିପ୍ରସ୍ତର ସ୍ଥାପନ କରିବେ

ୟୁଏସ୍ ପାକିସ୍ତାନ ଟେରର୍ ଆମେରିକା ପାକିସ୍ତାନର ନୂଆ ସରକାରଙ୍କୁ କହିଛି ଯେ ପାକିସ୍ତାନ ମାଟିରୁ ସନ୍ତାସବାଦ କାର୍ଯ୍ୟକଳାପ ଚଳାଇଥିବା ଗୋଷ୍ଠୀଗୁଡ଼ିକ ବିରୁଦ୍ଧରେ ସେଠାକାର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କର ରୂପରେଖ ନିର୍ଦ୍ଧାରଣ କରାଯିବ ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପମ୍ପେଓ ସମ୍ପ୍ରତି ଇସ୍ଲାମାବାଦ ଯାଇଥିବାବେଳେ ପାକିସ୍ତାନ ସରକାରଙ୍କୁ ଏହା କହିଥିବା ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଣ ଅଧିକାରୀ ଜଣାଇଛନ୍ତି ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ଆମେରିକାର ଉପ ବୈଦେଶିକ ମନ୍ତ୍ରୀ ଆଲିସ୍ ଓ୍ବେଲ୍ସ କହିଛନ୍ତି ତାଲିବାନ ଗୋଷୀକୁ କଥାବାର୍ତ୍ତା ପାଇଁ ରାଜି କରାଇବା ସକାଶେ ଉପଯୁକ୍ତ ପ୍ରୋସାହନ ଯୋଗାଣ ଦିଗରେ ନିରନ୍ତର ଓ ନିର୍ଣ୍ଣାୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ୟୁଏସ୍ ପାଲେଷ୍ଟାଇନ୍ ୱାଶିଂଟନ୍ସ୍ଥିତ ପାଲେଷ୍ଟିନୀୟ ଦୂତାବାସକୁ ବନ୍ଦ କରିଦେବାକୁ ଆମେରିକା ଘୋଷଣା କରିଛି ଗତକାଲି ଆମେରିକା ବୈଦେଶିକ ବିଭାଗ ଏକ ବିବୃଭିରେ କହିଛି ଇସ୍ରାଏଲ୍ ସହ ଶାନ୍ତି ସ୍ଥାପନ ପାଇଁ କଥାବାର୍ତ୍ତା କରିବା ଦିଗରେ ପିଏଲ୍ଓ ନେତାମାନେ ବିଫଳ ହୋଇଛନ୍ତି ଟ୍ରମ୍ପ ପ୍ରଶାସନ ପକ୍ଷରୁ ପାଲେଷ୍ଟାଇନ୍ ନେତାମାନଙ୍କ ବିରୁଦ୍ଧରେ ଏହା ସର୍ବଶେଷ ପଦକ୍ଷେପ

ବେଦାନ୍ତ ଓ ଯୋଗ ଭଳି ଦର୍ଶନ ଗୁଡ଼ିକୁ ପାଣ୍ଢାତ୍ୟ ଦେଶ ଗୁଡ଼ିକରେ ପ୍ରସାର କରିବାରେ ସେ ଅଗ୍ରଣୀ ଭୂମିକା ନେଇଥିଲେ

ଗତକାଲି ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା

ଉଭୟ ଚେତେଶ୍ୱର ପୂଜାରା ଏବଂ ବିରାଟ କୋହଲି କୌଣସି ରନ୍ କରିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ